ରାଷ୍ଟ୍ରପତି ପରେ ଗଭ୍ଭଗୃହକୁ ଯାଇ ଚତୁର୍କ୍ଷାମୂର୍ଭିଙ୍କୁ ଦର୍ଶନ କରିବା ପରେ ମନ୍ଦିର ପରିସରରେ ଥିବା ମା' ବିମଳା ଓ ମହାଲକ୍ଷୀଙ୍କୁ ଦର୍ଶନ କରିଥିଲେ

ଏ ନେଇ ଆକି ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ତା ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଆଠମାସ ପରେ କମିଟି ବେଠକ ବସୁଥିବାରୁ ଅନେକ ଗୁରୁତ୍ୱପୂର୍ଶ୍ଚ ପ୍ରସଙ୍ଗ ଅନୁମୋଦନ ଅପେକ୍ଷାରେ ରହିଥିବା ସୂଚନା ମିଳିଛି

ଏଥିରେ ସାଂସଦ ଅର୍ଜ୍ୱନ ଚରଣ ସେଠୀ ଚାଦବାଲି ବିଧାୟକ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲାବେଳେ ଏକହଜାରରୁ ଊର୍ଦ୍ଧ୍ ଜନସାଧାରଣଙ୍କୁ ମାଗଣା ଚିକିହା କରାଯିବା ସହ ଔଷଧ ବଙ୍କନ କରାଯାଇଥିଲା ମାଓବାଦୀଙ୍କ ହତ୍ୟା ବରଗଡ଼ ଜିଲ୍ଲା ପାଇକମାଲ ଥାନା ସାଲେପାଲି ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି

ଡାକ୍ତରଙ୍କ ଅବହେଳା ଓ ଉପଯୁକ୍ତ ଚିକିହା ଅଭାବରୁ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍ତି